ନୂଆଦିଲ୍ଲୀରେ ଏକ ସମ୍ଭାଦିକ ସମ୍ମିଳନୀରେ ସେ କହିଛନ୍ତି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱର ସରକାର ଦେଶରେ କୃଷି କ୍ଷେତ୍ରର ଅଭିବୃଦ୍ଧିକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଛନ୍ତି

ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ କଟକଣା ଲାଗୁ ସମୟରେ ଦେଶରେ ଖାଦ୍ୟଶସ୍ୟ ଦୁଗ୍ର ଓ ପନିପରିବାର କକିଣସି ଅଭାବ ହୋଇନାହିଁ

ମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ଦେଶ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ କରିପାରିବ କାରଣ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବାର ଆଶା କରାଯାଉଛି କୌର ଫିକି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ହରସିମରତ କୌର ବାଦଲ ଗତକାଲି ଏକ ଭିଡ଼ିଓ କନଫରେନ୍ଦିଂ ମାଧ୍ୟମରେ ଫିକିର ସଦସ୍ୟମାନଙ୍କ ସହିତ କଥାବାର୍ତ୍ତା କରି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଆବଶ୍ୟକତା ବିଷୟରେ ଆଲୋଚନା କରିଛନ୍ତି କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣକ୍ର ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପଗ୍ରଡ଼ିକ ସହ କୌଣସି ସାଲିସ ବିନା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏହାର ସମ୍ପର୍ଣ୍ଣ କ୍ଷମତାର ଉପଯୋଗ କରିବା ପ୍ରତି ଶ୍ରୀମତୀ ବାଦଲ ଗୁରୁତ୍ୱାରୋପ କରିଛନ୍ତି ମନ୍ତ୍ରଣାଳୟର ବରିଷ୍ଠ ଅଫିସର ଓ ଇନ୍ଭେଷ୍ଟ ଇଣ୍ଡିଆର ସଦସ୍ୟମାନଙ୍କ ନେତୃତ୍ୱରେ ଗଠିତ ଟାସ୍କଫୋର୍ସ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ସହଯୋଗ ଏବଂ ସହାୟତା କର୍ରଛି ରାଜ୍ୟଗ୍ରଡ଼ିକରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପଗ୍ରଡ଼ିକ ସମ୍ମ୍ରଖୀନ ହୋଇଥିବା ବିଭିନ୍ନ ଚ୍ୟାଲେଞ୍ଜର ସମାଧାନରେ ଟାସ୍କଫୋର୍ସ ସହାୟତା କର୍ରଛି ଅମଳ ହୋଇଥିବା ଫସଲ ଓ ଶୀଘ୍ର ନଷ୍ଟ ହୋଇଯାଉଥିବା ଫଳ ଓ ପନିପରିବାର ସଂରକ୍ଷଣକୁ ନେଇ ମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି ଅମଳ ହୋଇଥିବା ଗହମ ଧାନ ଫଳ ଓ ପନିପରିବା ଆଦିକୁ ସଂଗ୍ରହ କରିବା ଲାଗି ସେ ସଦସ୍ୟମାନଙ୍କ ଅନ୍ତରୋଧ କରିଛନ୍ତି ଏହାଦ୍ୱାରା କୃଷକମାନଙ୍କର ହିତ ସାଧନ ହେବା ସହିତ ଅମଳ ହୋଇଥିବା ଶସ୍ୟ ଓ ଫଳ ଏବଂ ପନିପରିବାକୁ ନଷ୍ଟ ହେବାର୍ ରକ୍ଷା କରାଯାଇ ପାରିବ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସଦସ୍ୟମାନେ କିଚ୍ଛି ବିଷୟରେ ମନ୍ତ୍ରଶାଳୟର ହସ୍ତକ୍ଷେପ ଲୋଡ଼ିଥିଲେ ଏଗ୍ରଡ଼ିକ ମଧ୍ୟରେ କଣ୍ଟେନ୍ମେଣ୍ଟ ଜୋନ୍ଗୁଡ଼ିକରେ କାର୍ଯ୍ୟ କରିବା ପାଇଁ ଷ୍ଟାଶ୍ଡାର୍ଡ୍ ଅପରେଟିଂ ପ୍ରୋସିଜିଓର ରାଜ୍ୟ ସ୍ତରରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଲାଗି ନୋଡାଲ୍ ଅଫିସର ନିଯୁକ୍ତି ଶ୍ରମିକମାନଙ୍କୁ କାର୍ଯ୍ୟ କରିବା ଲାଗି ଟାସ୍କ ଯୋଗାଇବା ସଂକ୍ରାନ୍ତୀୟ ନିୟମାବଳୀ ଜାରି ଓ କୋଭିଡ୍ କ୍ଲଷ୍ଟର ଏବଂ ଅଞ୍ଚଳଗୁଡ଼ିକର ଚିହ୍ନଟ ପାଇଁ ପ୍ରକ୍ରିୟାର ପୁନଃ ମଲ୍ୟାଙ୍କନ ଅନ୍ତର୍ଭୂକ୍ତ ମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ମତାମତ ସହ ଏକମତ ହୋଇଛନ୍ତି

ମନ୍ତ୍ରୀ କହିଛନ୍ତି ଏହି ସଂଖ୍ୟାରେ ପ୍ରତିଦିନ ଉନ୍ତି ପରିଲକ୍ଷିତ ହୋଇଛି ଓ ଅଧିକରୁ ଅଧିକ ଜିଲ୍ଲାକୁ ଗ୍ରୀନ୍ କୋନ୍ ମଧ୍ୟକୁ ଆଶିବା ପାଇଁ ଉଦ୍ୟମ ଜାରି ରହିଛି

ଏଥିର୍ ପରିସ୍ଥିତିରେ ଉନ୍ତି ଘଟ୍ରଥିବାର ସ୍ୱଷ୍ଟ ସ୍ବଚନା ମିଳ୍ତିଛି

କୋଭିଡ୍ ନାଇଷ୍ଟିନ୍ ଭୂତାଣୁର ମୁକାବିଲା ପାଇଁ ଶୀଘ୍ର ସମାଧାନ ପନ୍ତା ବାହାର କରିବାକୁ ମନ୍ତ୍ରୀ ଦେଶର ବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଇଛନ୍ତି

ଜୈବ ବିଭାଗ ସଚିବ ରେଣ୍ର ସ୍ୱର୍ପ ବହ୍ରମ୍ରଖୀ ଗବେଷଣା ପ୍ରକ୍ରିୟା ସମ୍ଭନ୍ଧରେ ମନ୍ତ୍ରୀଙ୍କ ଅବଗତ କରାଇଛନ୍ତି

ଆକ୍ନର ଇର୍ଫାନ୍ ଖାଁ ପ୍ରଖ୍ୟାତ ଅଭିନେତା ଇର୍ଫାନ୍ ଖାଁଙ୍କର ଆଜି ସକାଳେ ମୁମ୍ୟାଇର ଏକ ହସ୍କିଟାଲରେ ପରଲୋକ ଘଟିଛି

ଚାରି ଦିନ ପୂର୍ବେ ଜୟପୁରଠାରେ ତାଙ୍କ ମା'ଙ୍କ ମଧ୍ୟ ପରଲୋକ ଘଟିଥିଲା ତାଙ୍କର ବୃହତ ଅନ୍ତନଳୀରେ ସଂକ୍ରମଣ ଯୋଗୁଁ ତାଙ୍କୁ ମୁମ୍ୟାଇର କୋକିଳାବେନ୍ ଧୀରୁଭାଇ ଅୟାନୀ ହସ୍କିଟାଲରେ ଚିକିତ୍ସା କରାଯାଉଥିଲା

ପରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ କିନ୍ତୁ ମକବୁଲ୍ ଲାଇଫ୍ ଇନ୍ ଏ ମେଟ୍ରୋ ପାନ୍ ସିଂ ତୋମର ଓ ପିକୁ ଚଳଚ୍ଚିତ୍ରରେ ତାଙ୍କର ବଳିଷ୍ଣ ଅଭିନୟ ପ୍ରତିଭାକୁ ସ୍ୱୀକୃତି ମିଳିଥିଲା ସେ ମଧ୍ୟ ସ୍କମ୍ ଡଗ୍ ମିଲିନିୟଆର ଏ ମାଇଟି ହାର୍ଟ୍ ଜୁରାସିକ୍ ଓ୍ୱାର୍ଲ୍ଡ ଓ ଦ ଆମାଜିଙ୍ଗ୍ ସ୍କାଇଡରମ୍ୟାନ୍ ଭଳି ଆନ୍ତର୍ଜାତିକ ଚଳଚ୍ଚିତ୍ରଗୁଡ଼ିକରେ ସେ ଅଭିନୟ କରିଥିଲେ

ଏହି ଚଳଚ୍ଚିତ୍ର ବଡ଼ ବ୍ୟବସାୟୀକ ସଫଳତା ଲାଭ କରିଥିଲା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଇର୍ଫାନ୍ ଖାଁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଅମିତାଭ ବଚ୍ଚନ ଲତା ମଙ୍ଗେସକର ସ୍ୱଜୀତ ସରକାର ଓ ସ୍ୱପ୍ରିୟା ସ୍ୱଲେଙ୍କ ଭଳି ବହ୍ର ମାନ୍ୟଗଣ୍ୟ ବ୍ୟକ୍ତି ଅଭିନେତା ଓ କଣ୍ଠଶିଳ୍ପୀ ତାଙ୍କର ବିୟୋଗରେ ଶୋକ ପ୍ରକାଶ କରିଛନ୍ତି

ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ରାଜ୍ୟଗ୍ରଡ଼ିକର ଶିକ୍ଷା ମନ୍ତ୍ରୀ ଓ ଶିକ୍ଷା ସଚିବମାନଙ୍କ ସହ ଗତକାଲି ନ୍ତଆଦିଲ୍ଲୀରେ ଭିଡିଓ କନ୍ଫରେନ୍ଦିଂ ମାଧ୍ୟମରେ ଅନୁଷ୍ଠିତ ଏକ ବୈଠକରେ ଏହା ଜଣାଇଥିଲେ

କୋଭିଡ୍ ନାଇଷ୍ଟିନ୍ କଟକଣା ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟକୁ ବିଚାରକୁ ନେଇ ସେମାନଙ୍କୁ ଉପଯୁକ୍ତ ପୁଷ୍ଟି ମିଳିବା ଭଳି ଖାଦ୍ୟ ମଧ୍ୟାହ୍ନ ଭୋଜନ ଯୋଜନାରେ ଯୋଗାଇ ଦିଆଯାଉଛି ମଧ୍ୟାହ୍ନ ଭୋଜନ ଯୋଜନା ସ୍କୁଲ୍ଗୁଡ଼ିକୁ ଅଧିକରୁ ଅଧିକ ପିଲାଙ୍କୁ ଆକୃଷ୍ଟ କରିବା ଓ ପିଲାମାନଙ୍କୁ ଶିକ୍ଷାର ପରିସର ମଧ୍ୟକ୍ତ ଆଶିବା ଲାଗି କେନ୍ଦ୍ରୀୟ ସହାୟତାରେ ଚାଳିତ ଏକ ପ୍ରମ୍ଖ ଯୋଜନା

ସେହି ଛାତ୍ରଛାତ୍ରୀମାନଙ୍କୁ କାର୍ଗିଲ୍ ଅତିରିକ୍ତ ଡେପୁଟି କମିଶନର ସୋନମ ଚୋସ୍ଜର ଗ୍ରହଣ କରିଛନ୍ତି କୋଟାରୁ ଲଦାଖ ଆସିବାରେ ପ୍ରଶାସନ ଦ୍ୱାରା ବ୍ୟବସ୍ଥା କରାଯାଇଥିବାରୁ ଛାତ୍ରଛାତ୍ରୀମାନେ ପ୍ରଶାସନକୁ ଧନ୍ୟବାଦ କଣାଇଛନ୍ତି ଲଦାଖରେ ଅଟକି ରହିଥିବା ଛାତ୍ରଛାତ୍ରୀ ଓ ତୀର୍ଥଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯିବାକୁ ସେମାନେ ଆଶା ବ୍ୟକ୍ତ କରିଛନ୍ତି

ଭିଜିଲାନ୍ସ କମିଶନର ସୁରେଶ ଏନ୍ ପଟେଲ୍ ଭିଜିଲାନ୍ କମିଶନର ଭାବେ ଶପଥ ନେଇଛନ୍ତି